ଜିଲ୍ଲାପାଳମାନଙ୍କ ସତର୍କ ରହିବାକ ନିର୍ଦ୍ଦେଶ

ଏହା ଭାରତର ବିକାଶର ମାର୍ଗ ଦେଖାଇବ ବୋଲି ଶ୍ରୀ ମୋଦି କହିଛନ୍ତି

କେନ୍ଦ ଅର୍ଥମନ୍ତୀ ନିର୍ମଳା ସୀତାରମଶ ବିଭିନୁ କ୍ଷେତ୍ରରେ କାର୍ଯ୍ୟ କରୁଥି ବା ପ୍ରତିନିଧିଙ୍କ ସହିତ ଏଥିଲାଗି ପ୍ରାକ୍ ବଜେଟ୍ ପରାମର୍ଶ କରିସାରିଛନ୍ତି ଆସନ୍ତାମାସ ପ୍ରଥମ ସପ୍ତାହରେ ଏହି କେନ୍ଦୀୟ ବଜେଟ୍ ସଂସଦରେ ଉପସ୍ରାପିତ ହେବାର ଆଶାା କରାଯାଉଛି

ଏହି ଅବସରରେ ମୁଖ୍ୟମନ୍ତୀ ନବୀନ ପଟନାୟକ କହିଛନ୍ତି ଶିକ୍ଷା ହି ସଶକ୍ତିକରଣ

କମିଟି ଜଗନ୍ନାଥଙ୍କ ଜମି ଓ ଖଣି ଖାଦାନକୁ ନେଇ ରିପୋର୍ଟରେ ବିସ୍ତୃତ ତଥ୍ୟ ଦେଇପାରି ନାହିଁ

କିଛି ବିଷୋଭକାରୀ କଟକ ରେଳ ଷେସନ୍ରେ ଆକି ସକାଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ଧ ରେଳ ଚଳାଚଳ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା

ନିୟମିତ ଟୀକାକରଣରୁ ବାଦ୍ ପଡ଼ିଥିବା ଗଭବତୀ ମହିଳା ଓ ଶିଶୁମାନଙ୍କୁ ଏଥିରେ ସାମିଲ୍ କରାଯାଇଛି

ମୃତ ହାତୀ ଶରୀରରେ ବିଭିନ୍ ସ୍ରାନରେ କ୍ଷତ ଚିହ୍ ରହିଛି ହାତୀଟିକୁ ତୀର ମାରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି

ଅନ୍ୟପକ୍ଷରେ ଏହି ଘଟଶାରେ କର୍ତ୍ଉବ୍ୟରେ ଅବହେଳା ଯୋଗୁଁ ବାଳାଶ୍ରମରେ କାମ କରୁଥିବା ତିନି କଣ କର୍ମଚାରୀଙ୍କୁ ନିଲମ୍ୟନ କରାଯାଇଛି

ସଭାରେ ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥ ଭାବରେ କଂଟାମାଳ ବିଧାୟକ ମହୀଧର ରଣା ଅନୁସୁଚିତ ଜନକାତି ଓ ଦେଇଥିଲେ

ସୁକିନ୍ଦା ବିଧାୟକ ପ୍ରିତୀରଂକନ ଘଡାଇ ଏହି ପାଞ୍ ଦିନିଆ ମହୋହବର ଉଦଘାଟନ କରିଛନ୍ତି

ଆସନ୍ତାକାଲି ଉପକକଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ